ତେଲେଙ୍ଗାନା ସିଏମ୍ ରାଓ ତେଲେଙ୍ଗାନା ରାଷ୍ଟ୍ର ସମିତି ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଆଜି ଅପରାହ୍ନରେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ରାଜଭବନରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଅଳ୍ପ କେତେଜଣ ମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିବେ ଗତକାଲି ବିଧାୟକ ଦଳ ବୈଠକ ପରେ ଚନ୍ଦ୍ରଶେଖର ରାଓ ଏହି ସ୍ୱଚନା ଦେଇଛନ୍ତି ସେ କହିଛନ୍ତି ପରବର୍ତ୍ତୀ ସମୟରେ ପୂର୍ଣ୍ଣ କ୍ୟାବିନେଟ୍ ଗଠନ କରାଯିବ ଟିଆର୍ଏସ୍ ନେତା ରାଓଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବା କଥା ଗତକାଲି ରାଜ୍ୟପାଳ ଇଏସ୍ଏଲ୍ ନରସିମ୍ହାଙ୍କୁ ଜଣାଇଥିଲେ ପୂର୍ବରୁ ଶ୍ରୀ ରାଓ କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଛତିଶଗଡ଼ ଗମେଣ୍ଟ୍ ଫର୍ମେସନ୍ ଛତିଶଗଡ଼ର ନବନିର୍ବାଚିତ କଗ୍ରେସ ବିଧାୟକମାନେ ଦଳର ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କୁ ବିଧାୟକ ଦଳର ନେତା ଚୟନ କରିବାକୁ ସର୍ବସମ୍ମତ ପ୍ରସ୍ତାବ ଦେଇଛନ୍ତି ବିଧାୟକ ଦଳର ନେତା ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଗତ ସନ୍ଧ୍ୟାରେ ନବନିର୍ବାଚିତ ବିଧାୟକମାନଙ୍କର ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଧାୟକ ଚରଣଦାସ ମହନ୍ତ ଏହି ପ୍ରସ୍ତାବ ଆଗତ କରିଥିଲେ ଯାହାକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସଭ୍ୟ ତଥା ବିଧାୟକ ତାମ୍ରଧ୍ୱଜ ସାହୁ ସମର୍ଥନ କରିଥିଲେ

ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଚିବ ପିଏଲ୍ପୁନିଆ ଏବଂ ସଚିବ ଚନ୍ଦନ ଯାଦବ ଓ ଡକୁର ଅରୁମ ଓରାମ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ ପୂର୍ବରୁ ଏଆଇସିସି ପର୍ଯ୍ୟବେକ୍ଷକ ନବନିର୍ବାଚିତ ବିଧାୟକମାନଙ୍କ ସହ ମିଳିତ ବୈଠକ ପରେ ସେମାନଙ୍କ ସହ ଜଣଜଣ କରି ଆଲୋଚନା କରିଥିଲେ ବୈଠକ ପରେ ମଲ୍ଲିକାର୍କ୍ୟୁନ ଖାଡ୍ଗେ ସମ୍ଭାଦଦାତାମାନଙ୍କୁ କହିଛନ୍ତି ଦଳର ମୁଖ୍ୟଙ୍କୁ ବୈଠକର ନିର୍ଯ୍ୟାସ ସଂପର୍କରେ ଅବଗତ କରାଯାଇଛି

ମୁଖ୍ୟ ବିରୋଧୀ କଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆସାମ ଗଣପରିଷଦ ତୃତୀୟ ସ୍ଥାନରେ ରହିଛି

ରାଜ୍ୟ ବିଜେପି ଅଧ୍ୟକ୍ଷ ରଣଜିତ୍ କୁମାର ଦାସ କହିଛନ୍ତି ସର୍ବାନନ୍ଦ ସୋନୱାଲ ସରକାରଙ୍କ କନହିତକର କାର୍ଯ୍ୟ ଯୋଗୁଁ ବିଜେପି ଏହି ନିର୍ବାଚନରେ ବିପୁଳ ବିଜୟ ହାସଲ କରୁଛି ପ୍ରେଜ୍ କୋବିନ୍ଦ ମିଆଁମାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଆଁମାରର ଗଣତାନ୍ତିକ ପୁନର୍ଗଠନ ଏବଂ ଅର୍ଥନୈତିକ ବିକାଶ ଦିଗରେ ଭାରତର ପ୍ରତିବଦ୍ଧତା ଦୋହରାଇଛନ୍ତି ୟାଙ୍ଗନରେ ଭାରତୀୟ ସମ୍ପ୍ରଦାୟଙ୍କୁ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି ଭାରତ ମିଆଁମାରର ଏକତା ଏବଂ ଆଞ୍ଚଳିକ ସୁରକ୍ଷା ପ୍ରତି ସଚେତନ ଅଛି ବିଭିନ୍ନ କ୍ଷେତ୍ରରେ ଭାରତ ଏବଂ ମିଆଁମାର ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନାକୁ ସେ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ଆତଙ୍କବାଦ ଏବଂ ଭୟଙ୍କର କାର୍ଯ୍ୟକଳାପ ମାନବ ସଭ୍ୟତା ପ୍ରତି ଏବଂ ବିଶେଷକରି ଗଣତନ୍ତ୍ର ପ୍ରତି ବିପଦ

ସମ୍ଭାଦଦାତାମାନଙ୍କ ସହ ଆଲୋଚନା ବେଳେ ବିଦେଶ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ଭାରତ ମିଆଁମାର ସଫପର୍କ ଐତିହାସିକ ଅଟେ ସେ କହିଛନ୍ତି ଖୁବ୍ଶୀଘ୍ର ମାଣ୍ଡଲେ ଏବଂ ମଣିପୁର ମଧ୍ୟରେ ବସ୍ ସେବା ଆରମ୍ଭ କରାଯିବ

ପ୍ରଥମ ଦିବ୍ୟାଙ୍ଗ ମହିଳା ଭାବେ ଅରୁଣିମା ସିହ୍ନା ଏଭରେଷ୍ଟ ପର୍ବତ ଆରୋହଣ କରିଥିଲେ ଗତକାଲି ନୂଆଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ତାଙ୍କ ଆଣ୍ଟାର୍କଟିକା ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ସଫଳତାର ଉଚ୍ଚ ପ୍ରଶଂସା କରିଥିଲେ

ପିଏମ୍ ପାର୍ଟନର୍ସ ଫୋରମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ହେଉଛି ଅନ୍ୟତମ ପ୍ରଥମ ଦେଶ ଯାହା କିଶୋର ଅବସ୍ଥା ପ୍ରତି ଗୁରୁତର ସହିତ ଧ୍ୟାନ କେନ୍ଦ୍ରୀତ କରିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ଉନ୍ନତି ପାଇଁ ଏକ ପରିବ୍ୟାପ୍ତ କାର୍ଯ୍ୟକ୍ରମ ହାତକୁ ନେବା ତଥା ପ୍ରତିକାରାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଆସୁଛି ନୂଆଦିଲ୍ଲୀଠାରେ ଚତୁର୍ଥ ଭାଗିଦାରୀ ଫୋରମ୍କୁ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି ଅଧିକ ଅର୍ଥବ୍ୟବସ୍ଥାଠାରୁ ଆରମ୍ଭ କରି ଅଧିକ ସୁଫଳ ପ୍ରାପ୍ତି ପର୍ଯ୍ୟନ୍ତ ଏବଂ ମାନସିକତା ପରିବର୍ତ୍ତନଠାରୁ ତଦାରଖ ପ୍ରକ୍ରିୟା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବ୍ୟାପକ ହସ୍ତକ୍ଷେପର ଆବଶ୍ୟକତା ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ମାତ୍ୟ ସ୍ୱାସ୍ଥ୍ୟ ଶିଶୁ ସ୍ୱାସ୍ଥ୍ୟର ପରିମାପକ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଭବିଷ୍ୟତର ସ୍ୱାସ୍ଥ୍ୟକୁ ନିର୍ଦ୍ଧାରିତ କରିଥାଏ

ଯଦି ସେ ବିଶ୍ୱାସ ମତରେ ହାରିଯାଇଥାନ୍ତେ ମେ'ଙ୍କୁ କଞ୍ଜରଭେଟିବ୍ ପାର୍ଟିର ନେତା ଏବଂ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥାନ୍ତା ସେଠାରେ ଆସନ୍ତା ଏକବର୍ଷ ପର୍ଯ୍ୟନ୍ତ ଆଉ କୌଣସି ନୂଆ ବିଶ୍ୱାସ ମତ ପାଇଁ ଭୋଟ୍ ଗ୍ରହଣ କରାଯାଇ ପାରିବ ନାହିଁ ବିଶ୍ୱାସ ମତ ହାସଲ ପରେ ବ୍ରେକ୍ସିଟ୍ଠାରେ ମେ' କହିଛନ୍ତି ଲୋକମାନେ ତାଙ୍କୁ ନିର୍ବାଚିତ କରାଇଛନ୍ତି

ସେଥିରେ ଟିକେଟ୍ କାଉଣ୍ଟର ଏବଂ ସିସିଟିଭି ସମେତ ସମସ୍ତ ବ୍ୟବସ୍ଥା କରାଯାଇଛି

ଆସନ୍ତା ଶନିବାର ଏବଂ ରବିବାର ଉତ୍ତରାଞ୍ଚଳ ତାମିଲନାଡ଼ୁ ଏବଂ ଦକ୍ଷିଣ ତଟବର୍ତ୍ତୀ ଆନ୍ଧ୍ରପ୍ରଦେଶର କେତୋଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି

ମୁଖ୍ୟତଃ ରୋଷେଇ ସାମଗ୍ରୀ ଏବଂ ପନିପରିବାର ଦର ହ୍ରାସ ଯୋଗୁଁ ଏହା ହ୍ରାସ ପାଇଛି

ହକି ପୁରୁଷ ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଆଜି ଭାରତ ନେଦରଲ୍ୟାଣ୍ଡ୍ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ବେଲ୍ଜିୟମ୍ ଜର୍ମାନୀକୁ ଭେଟିବ